ଏହାଛଡ଼ା ଚାଷୀଙ୍କୁ ସ୍ବଧ ରିହାତି ଦେବାକୁ ବ୍ୟବସ୍କୁ

ଏହାଫଳରେ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଉପକୃତ ହେଉଥିବା ରାଜ୍ୟର ହିତାଧିକାରୀମାନେ ଦେଶର ଯେକୌଶସି ରାଜ୍ୟରେ ଥିଲେ ମଧ୍ଧ ସେମାନଙ୍କର ମାସିକ କୋଟା ବାବଦ ରାସନ ସାମଗ୍ରୀ ପାଇପାରିବେ

ରାଜ୍ୟ ସମବାୟ ମନ୍ତୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସ୍ୱଚନା ଦେଇଛନ୍ତି

ଶାସୀୟ ବିଧବ୍ୟବସ୍ସା ଅନୁଯାୟୀ ବଡ଼ଦେଉଳ ପରିସରରେ ଥିବା ମାଜଶା ମଣ୍ଡପସ୍ଷ୍ତିତ ବିବାହ ବେଦୀରେ ମଦନମୋହନ ଓ ମହାଲକ୍ଷୀଙ୍କ ବିବାହ ସଂପନ୍ନ ହେବ ଗତକାଲି ଶ୍ରୀମନ୍ଦିରରେ ରାଜେନ୍ଦ୍ରାଭିଷେକ ନୀତି ଅନୁଷିତ ହୋଇଯାଇଛି